ବିପର୍ଯ୍ୟୟ ସମୟରେ ଐତିହାସିକ କୀର୍ତିରାଜିର ସୁରକ୍ଷାକୁ ଅଗ୍ରାଧିକାର ଦେବା ନେଇ କଲେ ଗୁରୁତ୍ୱାରୋପ ରାଉରକେଲାରେ ସ୍ଥାପିତ ହେବ ଟୁଲ୍ ରୁମ୍ ଟ୍ରେନିଙ୍ଗ୍ ସେକ୍କର

ବିର୍ଯ୍ୟୟ କାଳରେ କିପରି ସେଗୁଡ଼ଇକୁ ସୁରକିତ ଭାବେ ଉଦ୍ଧାର କରାଯିବ ତା' ଉପରେ ଯଥେଷ୍ ଧାନ ଦିଆଯାଉଛି ବୋଳି ସେ କହିଥିଲେ

ଶି ୍ବ ବିଭାଗର ନିର୍ଦ୍ଦେଶକ ରେଘୁ ଜି ଏବଂ ଏଚ୍ଡିଏଫ୍ସି ବ୍ୟାଙ୍ର ଗ୍ରୁପ୍ ମୁଖ୍ୟ ସ୍କୀତା ଭଗତ ଏହି ବୁଝାମଣା ପତ୍ରରେ ସ୍ୱାକ୍ଷର କରିଥିଲେ

ଏହି କାର୍ଯ୍ୟକ୍ରମରେ ଏମ୍ଏସ୍ଏମ୍ଇ ମନ୍ତୀ ଦିବ୍ୟଶଙ୍କର ମିଶ୍ର ଓଡ଼ିଶା ସ୍କଲ୍ ଡେଭ୍ଲପ୍ମେଣ୍ଷ୍ ଅଥରିଟିର ଅଧ୍ଘକ୍ଷକ ସୁବ୍ରତ ବାଗ୍ଚୀ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଏମ୍ଏସ୍ଏମ୍ଇ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା ଓ ଅନ୍ୟ ବରିଷ ଅଧିକାରୀମାନେ ଉପସ୍ତିତ ଥିଲେ

ତୂତୀୟ ପର୍ଯ୍ୟାୟ ଉଛେଦ ପ୍ରକ୍ରିୟାରେ ତାଳଦଣ୍ତା କେନାଲ୍ ଚାରିପାଖରେ ଥିବା ମଠ ମନ୍ଦିର ସହିତ ଅନ୍ୟାନ୍ୟ ଧର୍ମାନୁଷ୍ଠାନର ଉଛେଦ କରାଯାଉଛି ଉଛେଦ ସ୍ଛଳରେ ବ୍ୟାପକ ପୁଲିସ୍ ଫୋର୍ସ ମୁତୟନ କରାଯିବା ସହ କଟକ ସଦର ଉପକିଲ୍କୁପାଳ ଏଡିଏମ୍ ଓ ଡେପୁଟି କମିଶନର ମଧ୍ଧ ଉପସ୍ଥିତ ଅଛନ୍ତି

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ କାତୀୟ ରାଜପଥ କଡ଼ରେ ଛିଡ଼ା ହୋଇଥିବା ଧାନବୋଝେଇ ଟ୍ରକ୍ଟିକୁ ସାମୁ ପଟୁ ଆସି ତୀର୍ଥଯାତ୍ରୀ ବସ୍ ଧକ୍କା ଦେଇଥିଲା

ଏଥିରେ ମହିଳାଙ୍କ ସ୍ୱାମୀ ଗୁରୁତର ଆହତ ହୋଇ ତିହିଡି ଡାକ୍ତରଖାନାରେ ଚିକିହିତ ହେଉଛନ୍ତି

ଆମ୍ ସମର୍ପଶ କରିଥିବା ମାଓବାଦୀ ହେଲେ ଜିପ୍ରୋ ହବିକା ଓ ତାଙ୍କ ଘର କୋରାପସ୍ୱଙ୍କ କିଲ୍ଲାର ନାରାୟଶପାଟଣା ଥାନା ଅନ୍ତର୍ଗତ ଖାଜାଗୁଡ଼ା ଗ୍ରାମରେ ବୋଲି ଜଶାପଡ଼ିଛି

ରଣଜୀ ଟ୍ରଫି କ୍ୱାର୍ଟର ଫାଇନାଲକୁ ଉନ୍ନିତ ହେବା ଲାଗି ଓଡ଼ିଶାକୁ ଏହି ମ୍ୟାଚ୍ ଜିତିବାକୁ ପଡ଼ିବ